ଅନ୍ୟ ପକ୍ଷରେ ସକ୍ରିୟ ଚିକିହାଧୀନଙ୍କ ସଂଖ୍ୟାରେ ମଧ୍ୟ ହ୍ରାସ ଘଟିଛି

ସେହି ରାଜ୍ୟ ଗୁଡ଼ିକ ହେଉଛି ମହାରାଷ୍ଟ୍ର କର୍ଣ୍ଣାଟକ କେରଳ ଉତ୍ତରପ୍ରଦେଶ ତାମିଲନାଡୁ ପଶ୍ଚିମବଙ୍ଗ ଆନ୍ଧ୍ରପ୍ରଦେଶ ହାରିଆଣା ଗୁଜରାଟ ଏବଂ ଦିଲ୍ଲୀ

ଅନ୍ୟ ପକ୍ଷରେ ଦେଶରେ ସକ୍ରିୟ ଚିକିହାଧୀନଙ୍କ ସଂଖ୍ୟାରେ ଆଖିଦୃଶିଆ ଭାବେ ହ୍ରାସ ପାଇଛି

ସେହିସବୁ ରାଜ୍ୟ ଗୁଡ଼ିକ ମଧ୍ୟରେ କର୍ଣ୍ଣାଟକ ପ୍ରଥମରେ ଥିବା ବେଳେ ଏହା ପରକୁ ମହାରାଷ୍ଟ୍ର କେରଳ ରାଜସ୍ଥାନ ଉତ୍ତରପ୍ରଦେଶ ଆନ୍ଧ୍ରପ୍ରଦେଶ ତାମିଲନାଡୁ ପଶ୍ଚିମବଙ୍ଗ ଗୁଜରାଟ ଛତିଶଗଡ଼ ମଧ୍ୟପ୍ରଦେଶ ଏବଂ ହରିଆଣା ରହିଛି

ଫରେନ୍ ଏଡ୍ ଦେଶରେ କରୋନା ମହାମାରୀ ମୁକାବିଲା ପାଇଁ ବିଦେଶରୁ ଆସୁଥିବା ଔଷଧ ଓ ବିଭିନ୍ନ ଉପକରଣ ଗୁଡ଼ିକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକୁ ପଠାଯାଉଛି

ମନ୍ତ୍ରଣାଳୟ କହିଛି ଆନ୍ତର୍ଜାତିକ ସ୍ତରରୁ ଆସୁଥିବା କୋଭିଡ୍ ନାଇଷ୍ଟିନ୍ ମେଡିକାଲ୍ ସହାୟତା ଗୁଡ଼ିକର ସଠିକ ଆକଳନ ଏବଂ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆବଶ୍ୟକତା ଅନୁଯାୟୀ ଯୋଗାଣ ନିମନ୍ତେ କମିଟି ଗଠନ କରାଯାଇଛି ଏଥିରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ଓ ରାଜ୍ୟ ଗୁଡ଼ିକୁ ଆବଶ୍ୟକ ମତେ ସହଯୋଗ କରୁଛନ୍ତି

ପିଏମ୍ କିଷାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପିଏମ୍ କିଷାନ ବା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଅଷ୍ଟମ କିସ୍ତି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି

ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀମାନଙ୍କ ସହ ଭାବ ବିନିମୟ କରିଛନ୍ତି ଉତ୍ତରପ୍ରଦେଶର ଉନାଓ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଏବଂ ମେଘାଳୟର ରି ଭୋଇ ସମେତ ଦେଶର ବିଭିନ୍ନ ଅଞ୍ଚଳର କୃଷକ ହିତାଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି

ଦେଶର ପ୍ରତ୍ୟେକ କୃଷକଙ୍କ ନିକଟରେ ଏହି ଯୋଜନାର ଲାଭ ପହଞ୍ଚାଇବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ

କୋଭିଡ ସଫକ୍ରମଣ ବୃଦ୍ଧି ପାଇଥିବାରୁ ଉଦ୍ ଉଲ ଫିତର ପର୍ବ ପାଳନ ସମୟରେ ଇଦ୍ଗାହ ଓ ବଡ ବଡ ମସ୍ଜିଦ୍ଗୁଡିକରେ ଜନସମାବେଶକୁ ନିଷେଧ କରାଯାଇଥିଲା ଦିଲ୍ଲୀ ଜାମା ମସ୍ଜିଦ୍ର ଶାହିଇମାମ୍ ସୟେଦ ଅହମ୍ମଦ ବୁଖାରୀ ଓ ଫତେହ ପୁରୀ ମସ୍ଜିଦ୍ର ଶାହିଇମାମ ମୁଫତି ମୁକାରାମ୍ ଅହଞ୍ଚମଦଙ୍କ ସମେତ ମୁସଲମାନ ସମ୍ପ୍ରଦାୟର ବହୁ ବଡ ବଡ ଧର୍ମଗୁରୁ ଲୋକମାନଙ୍କୁ ନିଜ ନିଜ ଘରେ ଇଦ୍ ନମାଜ ପାଇଁ ନିବେଦନ କରିଥିଲେ ଏହି ସମୟରେ କୋଭିଡ୍ ସମ୍ବନ୍ଧୀୟ ସମସ୍ତ ନିୟମାବଳୀର ପାଳନ କରିବାକୁ ସେମାନେ ଲୋକମାନଙ୍କୁ ଅନୁରୋଧ କରିଥିଲେ ରମ୍ଜାନ ମାସର ଶେଷରେ ଇଦ୍ ଉଲ୍ ଫିତର ପର୍ବ ପାଳନ କରାଯାଇଥାଏ କେରଳ ଓ ଜାନ୍ଗୁ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳରେ ଗତକାଲି ଇଦ୍ ଉଲ୍ ଫିତର ପର୍ବ ପାଳନ କରାଯାଇଥିଲା ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଇଦ୍ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଚ୍ଚନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ନିଜ ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି ଏହି ପର୍ବ ଭାଇଚାରା ଏବଂ ମାନବ ସେବା ଭାବନାକୁ ସୁଦୃଢ଼ କରିଥାଏ

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ସାହସର ସହିତ କରୋନା ମହାମାରୀର ମୁକାବିଲା ନିମନ୍ତେ କହିଛନ୍ତି ବିଜେପି ଦିଲ୍ଲୀ ଅକ୍ସିଜେନ୍ ଦିଲ୍ଲୀରେ ଅକ୍ସିଜେନ୍ ଅଭାବ ପ୍ରସଙ୍ଗ ନେଇ ବିଜେପି ଦିଲ୍ଲୀ ସରକାରଙ୍କୁ ସମାଲୋଚନା କରିଛି

ଶ୍ରୀ ପାତ୍ର ଏକ ରିପୋର୍ଟକୁ ଆଧାର କରି କହିଛନ୍ତି ପୂର୍ବରୁ ଦିଲ୍ଲୀ ସରକାରଙ୍କ ଦ୍ୱାରା ସଂରକ୍ଷଣ ବ୍ୟବସ୍ଥା ନ ଥିବା ଦର୍ଶାଇ ତରଳୀକୃତ ମେଡିକାଲ ଅକ୍ନିଜେନ୍ ଫେରାଇ ଦେଇଛନ୍ତି

ଆସାମ ବ୍ଲାଷ୍ଟ ଆସାମର ତିନିସୁକିଆ କ୍କିଲ୍ଲା ଦିଗ୍ବୋଇରେ ଗ୍ରେନେଡ୍ ବିସ୍ଫୋରଣ ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ଟିଙ୍ଗରାଇ ମାର୍କେଟ ଅଞ୍ଚଳରେ କିଛି ଅଜଣା ବ୍ୟକ୍ତି ମୋଟର ସାଇକେଲ୍ ଆସି ଏକ ଦୋକାନ ଉପରକୁ ଗ୍ରେନେଡ୍ ଫିଙ୍ଗିଫିଥିଲେ ଏହି ଘଟଣାରେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ଘଟଣାକୁ ନିନ୍ଦା କରିବା ସହ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି

କୋଭିଡ୍ କାର୍ଯ୍ୟକାରୀ ଗୋଷ୍ଠୀର ସୁପାରିଶକୁ ଭିଭି କରି ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ବ୍ୟବଧାନ ସମୟରେ ଏଭଳି ବୃଦ୍ଧି କରାଯାଇଛି